ମନ୍ତ୍ରଣାଳୟ କହିଛି ମାସେ ଭିତରେ ଦେଶରେ ଆରୋଗ୍ୟ ଲୋକଙ୍କ ସଂଖ୍ୟାରେ ତିନିଗୁଶାରୁ ଅଧିକ ବୃଦ୍ଧି ଘଟିଛି

ସେହି ରାଜ୍ୟଗୁଡ଼ିକ ମଧ୍ୟରେ ବିହାର ତାମିଲନାଡ଼ୁ ପଣ୍ଟିମବଙ୍ଗ ରାଜସ୍ଥାନ ଓ ଗ୍ରଜରାତ ରହିଛି ମନ୍ତ୍ରଣାଳୟ କହିଛି ସଂକ୍ରମିତମାନଙ୍କର ଆଗୁଆ ଚିହ୍ନଟ ଓ ତୁରନ୍ତ ତଥା ଫଳପ୍ରଦ ଚିକିତ୍ସା ଏବଂ ଆଇସିୟୁରେ କାର୍ଯ୍ୟରତ ଡାକ୍ତରମାନଙ୍କର ଉଦ୍ୟମ ଯୋଗୁଁ ଦେଶରେ ମୋଟ୍ ଆରୋଗ୍ୟ ଲୋକମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ବିଭିନ୍ନ ରାଜ୍ୟରେ ଆରୋଗ୍ୟ ହାର ବୃଦ୍ଧି ପାଉଥିବାର ଖବରମାନ ମିଳୁଥିବା ବିଷୟରେ ମନ୍ତ୍ରଣାଳୟ ଜଣାଇଛି

ନମୁନା ପରୀକ୍ଷା ସଂକ୍ରମିତମାନଙ୍କର ଚିହ୍ନଟ ଓ ଚିକିତ୍ସା ରଣକୌଶଳ ଗ୍ରହଣ ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇଛି

ବିଶ୍ୱର ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତରେ କୋବିଡ୍ ମୃତ୍ୟୁହାର ମଧ୍ୟ ଯଥେଷ୍ଟ କମ୍ ରହିଛି

ପିଏମ୍ ସ୍ୱନିଧ୍ ସ୍କିମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ୍ ବୁଲାବିକାଳି ଆତ୍ମନିର୍ଭର ନିଧି ଯୋଜନାର ମଧ୍ୟପ୍ରଦେଶ ହିତାଧିକାରୀମାନଙ୍କ ସହ ବାର୍ତ୍ତାଳାପ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି କୌଣସି ମହାମାରୀ କିମ୍ବା ଦୁର୍ବିପାକରେ ଗରିବ ଲୋକମାନେ ବେଶୀ କ୍ଷତିଗ୍ରସ୍ତ ହୋଇଥାନ୍ତି ଗରିବ ଲୋକମାନଙ୍କର ଦୁର୍ଦ୍ଦଶାର ଦୂରୀକରଣ ପାଇଁ କେନ୍ଦ୍ର ସରକାର ବହୁ ଯୋଜନା ଆରମ୍ଭ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର କୁନ୍ ପହିଲାରେ ପିଏମ୍ ସ୍ୱନିଧି ଯୋଜନାର ଶୁଭାରୟ କରିଥିଲେ କୋବିଡ ନାଇଣ୍ଟିନ୍ ସଂକ୍ରମଣ ଯୋଗୁଁ ବୁଲାବିକାଳିମାନଙ୍କ ଆର୍ଥିକ ଅବସ୍ଥାରେ ଉନ୍ନତି ଆଣିବା ପାଇଁ ଏହି ଯୋଜନା ଆରମ୍ଭ କରାଯାଇଥିଲା ଏହି ଯୋଜନା ବାବଦରେ ଦିଆଯାଉଥିବା ଅର୍ଥ ଉପରେ ସଂପୂର୍ଣ୍ଣ ସୁଧ ଛାଡ଼ କରାଯାଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ମଧ୍ୟପ୍ରଦେଶ ଦୁଇମାସ ଭିତରେ ଏହି ଯୋଜନା କାର୍ଯ୍ୟକାରୀ କରିବାରେ ଦୃଷ୍ଟାନ୍ତମୂଳକ ସଫଳତା ହାସଲ କରିଛି ଅନ୍ୟ ରାଜ୍ୟଗୁଡ଼ିକ ଏହା ଦ୍ୱାରା ଅନୁପ୍ରାଣିତ ହୋଇ ଏଭଳି ସଫଳତା ହାସଲ କରିବେ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ଶ୍ରୀ ମୋଦୀ ଇନ୍ଦୋର ରାଇସେନ ଓ ଗୁଆଲିଅର ଜିଲ୍ଲାର ହିତାଧିକାରୀମାନଙ୍କ ସହ ବାର୍ତ୍ତାଳାପ କରିଛନ୍ତି ସେ ଉଜ୍ଜବଳା ଯୋଜନା ଆୟୁଷ୍ମାନ ଭାରତ ଯୋଜନା ପିଏମ୍ ଆବାସ ଯୋଜନା ଓ ଅନ୍ୟ କିଛି ଯୋଜନାର ହିତାଧିକାରୀମାନଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଏହି ଯୋଜନାରୁ ରାଜ୍ୟର ଗରିବ ଲୋକମାନେ ବହୁ ମାତ୍ରାରେ ଉପକୃତ ହୋଇଛନ୍ତି ଓ ଏହା ବୁଲାବିକାଳିମାନଙ୍କ ପାଇଁ ଜୀବିକା ନିର୍ବାହନର ପନ୍ଥା ଖୋଲି ଦେଇଛି ଏହି ଯୋଜନାରୁ ଯେଉଁମାନେ ଏପର୍ଯ୍ୟନ୍ତ ଲାଭାନ୍ପିତ ହୋଇନାହାନ୍ତି ଯୋଜନା ମଧ୍ୟରେ ସେମାନଙ୍କୁ ସାମିଲ କରିବାକୁ ସେ ପ୍ରତିଶ୍ରତି ଦେଇଛନ୍ତି କିଷାନ ଟ୍ରେନ୍ ଦେଶର ଦ୍ୱିତୀୟ ଓ ଦକ୍ଷିଣ ଏସିଆର ପ୍ରଥମ କିଷାନ ଟ୍ରେନ୍ ଆଜି ଚଳାଚଳ କରିଛି

ଏହି ଟ୍ରେନ୍ ଆନ୍ଧ୍ରପ୍ରଦେଶର ଅନନ୍ତପୁରରୁ ଦିଲ୍ଲୀର ଆଦର୍ଶନଗର ରେଳଷ୍ଟେସନ୍କୁ କୃଷଜାତ ପଦାର୍ଥ ପରିବହନ କରି ଆଣି ଆସିବ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ସି ଅଙ୍ଗାଡ଼ି ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଗୀ ଭିଡ଼ିଓ କନ୍ଫରେନ୍ନିଂ ମାଧ୍ୟମରେ ଏହି ଟ୍ରେନ୍ ଚଳାଚଳର ଶୁଭାରୟ କରିଛନ୍ତି

ସେ କହିଛନ୍ତି କୃଷିଜାତ ପଦାର୍ଥଗୁଡ଼ିକର ପରିବହନ ପାଇଁ କିଷାନ ଟ୍ରେନ୍ ଚଳାଚଳ କରିବା ବିଷୟରେ କେନ୍ଦ୍ର ବଜେଟ୍ରେ ଘୋଷଣା କରାଯାଇଥିଲା ଶ୍ରୀ ତୋମର କହିଛନ୍ତି ସରକାର ଖୁବ୍ଶୀଘ୍ର କିଷାନ ଉଡ଼ାଣ କାର୍ଯ୍ୟକ୍ରମ ଆରମ୍ଭ କରିବେ ଯାହା ଉଦ୍ୟାନ କ୍ଷେତ୍ରର ବିକାଶରେ ସହାୟକ ହେବ ଏହି ଅବସରରେ ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ସି ଅଙ୍ଗାଡ଼ି କହିଚ୍ଚନ୍ତି କୁଷକମାନଙ୍କର ଆୟ ଦ୍ୱିଗୁଣିତ କରିବା ଉଦ୍ଦେଶ୍ୟରେ ରେଳବାଇ ଅହରହ କାର୍ଯ୍ୟ କରୁଛି ଏହି ଟ୍ରେନ୍ ଚଳାଚଳ ଦ୍ୱାରା କୃଷକମାନଙ୍କୁ ସେମାନଙ୍କର ଉତ୍ପାଦିତ ପଦାର୍ଥଗୁଡ଼ିକ ପାଇଁ ଅଧିକ ଦାମ୍ ମିଳିବ

ସେହି ଟ୍ରେନ୍ ମହାରାଷ୍ଟ୍ରର ଦେବଲାଲିରୁ ବିହାରର ଦାନାପୁର ରେଳଷ୍ଟେସନ୍ ପର୍ଯ୍ୟନ୍ତ ଯାତ୍ରା କରିଥିଲା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ୍ରେ କିଷାନ ରେଳ ଚଳାଚଳ ବିଷୟରେ ଘୋଷଣା କରିଥିଲେ ପିଏମ୍ ସୋଲାର ଏନର୍ଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ସୌରଶକ୍ତିର ବ୍ୟବହାର ବୃଦ୍ଧି କରିବାରେ ବୈଷୟିକ ଜ୍ଞାନ ମୁଖ୍ୟ ଭୂମିକା ଗ୍ରହଣ କରିବ ଗତକାଲି ପ୍ରଥମ ବିଶ୍ୱ ସୌରଶକ୍ତି ଶିଖର ବୈଠକର ଉଦ୍ଘାଟନୀ ଅଧିବେଶନରେ ବାର୍ତ୍ତା ଦେଇ ଶ୍ରୀ ମୋଦୀ କହିଛନ୍ତି ବୈଷୟିକ ଜ୍ଞାନ ଯୋଗୁଁ ସୌରଶକ୍ତି ଉତ୍ପାଦନ ଖର୍ଚ୍ଚ ବହୁମାତ୍ରାରେ ହ୍ରାସ ପାଇଛି ପ୍ରଧାନମନ୍ତ୍ରୀଙ୍କର ବାର୍ତ୍ତାକୁ ଶକ୍ତି ତଥା ନୂଆ ଓ ପୁନର୍ବ୍ୟବହାରକ୍ଷମ ଶକ୍ତିମନ୍ତ୍ରୀ ଏବଂ ଆନ୍ତର୍ଜାତିକ ସୌରମେଣ୍ଟ ସଭାପତି ଆର୍କେ ସିଂ ଶିଖର ବୈଠକରେ ପାଠ କରି ଶୁଣାଇଥିଲେ ପ୍ରଧାନମନ୍ତ୍ରୀ ତାଙ୍କର ବାର୍ତ୍ତାରେ କହିଚ୍ଚନ୍ତି ସୌରଶକ୍ତି ଉତ୍ପାଦନ ଖର୍ଚ୍ଚ ଆହୁରି କମିଗଲେ ଏହାର ବ୍ୟାପକ ବ୍ୟବହାର ପାଇଁ ରାସ୍ତା ଖୋଲିଯିବ

ଏଥିପାଇଁ ଫସିଲ୍ ଇନ୍ଧନ ଉପରୁ ନିର୍ଭରଶୀଳତା ହ୍ରାସ କରିବା ପାଇଁ ସେମାନେ ସହମତିରେ ଉପନୀତ ହୋଇଥିଲେ ଅଙ୍ଗାରକାମ୍ ନିର୍ଗମନ ହ୍ରାସ କରିବା ପାଇଁ ଭାରତର ପ୍ରତିଶ୍ରତିବଦ୍ଧତାକୁ ଦୋହରାଇ ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ୱର ମୁଣ୍ଡପିଛା ଅଙ୍ଗାରକାମ୍କ ଗ୍ୟାସ୍ ନିର୍ଗମନ ତୁଳନାରେ ଭାରତର ମୁଣ୍ଡପିଛା ଅଙ୍ଗାରକାମ୍କ ଗ୍ୟାସ୍ ନିର୍ଗମନ ପରିମାଣ ଯଥେଷ୍ଟ କମ୍ ରହିଛି ଏହା ସତ୍ତ୍ୱେ ଭାରତ ପୁନର୍ବ୍ୟବହାର ଶକ୍ତିର ବ୍ୟବହାରକୁ ଉସାହିତ କରୁଛି

ଶ୍ରୀ ମୋଦୀ କହିଛନ୍ତି ପୁନର୍ବ୍ୟବହାରକ୍ଷମ ଶକ୍ତି ବ୍ୟବହାରରେ ଭାରତର ସ୍ଥାନ ବିଶ୍ୱରେ ଚତୁର୍ଥ ରହିଛି

ରାଫେଲ ଯୁଦ୍ଧ ବିମାନକୁ ଭାରତୀୟ ବିମାନ ବାହିନୀରେ ଅନ୍ତର୍ଭୁକ୍ତ କରାଯିବା କାର୍ଯ୍ୟକ୍ରମରେ ସେ ଅଂଶ ଗ୍ରହଣ କରିବେ ଅମ୍ଘାଲା ବିମାନ ଘାଟିଠାରେ ରାଫେଲ ଯୁଦ୍ଧ ବିମାନକୁ ବିମାନ ବାହିନୀରେ ଅନ୍ତର୍ଭୁକ୍ତ କରାଯିବ

ଫ୍ରାନ୍ନ ପ୍ରତିରକ୍ଷାମନ୍ତ୍ରୀ ଶ୍ରୀମତୀ ପାର୍ଲି' ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଓ ଜାତୀୟ ନିରାପତ୍ତା ଉପଦେଷ୍ଟା ଅକିତ ଡୋବାଲଙ୍କୁ ସାକ୍ଷାତ କରିବେ ଉଭୟ ପକ୍ଷ ମଧ୍ୟରେ ପ୍ରତିରକ୍ଷା ସହଯୋଗ ବିଶେଷକରି ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସାମୁଦ୍ରିକ ସ୍ୱରକ୍ଷା ଓ ସନ୍ତ୍ରାସବାଦର ମୁକାବିଲାରେ ସହଯୋଗ ଆଦି ପ୍ରସଙ୍ଗ ଉପରେ ଆଲୋଚନା ହେବ

ଏହି ରାଜିନାମାରେ ଅର୍ଥମନ୍ତ୍ରଣାଳୟ ଅତିରିକ୍ତ ସଚିବ ସମୀର କୁମାର ଖରେ ଏବଂ ଏଡିବି କଣ୍ଟ୍ରି ଡାଇରେକ୍ଟର କେନିଚି ୟୋକୋୟାମା ସ୍ୱାକ୍ଷର କରିଛନ୍ତି